ଅନ୍ୟପକ୍ଷରେ ଭାରତୀୟ ବିମାନ ବାହିନୀ କହିଛି ଏହାର ୱିଙ୍ଗ୍ କମାଣର୍ ଅଭିନନ୍ଦନ ପାକିସ୍ତାନ ହାଜତ୍ରୁ ଫେରିଆସିବାକୁ ଏହା ଅପେକ୍ଷା କରିଛି

ରାକ୍ୟର ସାମଗ୍ରୀକ ବିକାଶ ପାଇଁ ତାଙ୍କ ସରକାର ପ୍ରତିଶ୍ରତିବଦ୍ଧ ବୋଲି ଏହି ଅବସରରେ ମୁଖ୍ୟମନ୍ତୀ ମତବ୍ୟକ୍ତ କରିଛନ୍ତି

ସୁନ୍ଦରଗଡ଼ଠାରେ ଚାଷୀ ମହାସମାବେଶରେ କାଳିଆ ଯୋଜନା ଅଧୀନରେ ସହାୟତା ପାଇଥିବା ଜିଲ୍ଲାର ଚାଷୀଙ୍କ ସହ ଭାବ ବିନିମୟ କରିବେ ଏବଂ ଉଦ୍ବୋଧନ ଦେବେ

ରାସ୍ତା ଅବରୋଧ ଫଳରେ ଧର୍ମଗଡ ସିନାପାଲି ଖରିଆର ଗୋଲାମୁଣ୍ଡା ଯାତାୟତ ବନ୍ଦ ରହିଛି ରାସ୍ତାର ଉଭୟ ପାର୍ଶ୍ୱରେ ଯାନବାହନ ଅଟକି ରହିଥିବା ଜଣାପଡିଛି

ଆହତମାନଙ୍କୁ ପ୍ରଥମେ ବେଲପାହାଡ ଓ ବ୍ରକରାଜନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ସେମାନଙ୍କ ମଧ୍ଧରୁ ଗୁରୁତର ମାନଙ୍କୁ ବୁଲା ବଡ ଡାକ୍ତରଖାନାରୁ ସ୍ଥାନାନ୍ତର କରାଯାଇଛି

ସକାଳୁ ଏକ ଟ୍ରକ୍ ପୁଲିସ ଭ୍ୟାନ୍କୁ ସାମୁ

ଦେଇଥିଲା

ମୁଖ୍ୟମନ୍ତୀ ବୁର୍ଲା ବଡ ଡାକ୍ତରଖାନା ଯାଇ ଆହତମାନଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି

ପଙ୍କୋଷାର ଏକାଦଶୀ ଆସନ୍ତାକାଲି ପଙ୍କୋବ୍ବାର ଏକାଦଶୀ ତିଥିରେ ରାଜ୍ୟର ଅନ୍ୟତମ ପ୍ରମୁଖ ଶୈବପୀଠ ପୁରୀର ଶ୍ରୀଲୋକନାଥ ମନ୍ଦିରରେ ଅସଂଖ୍ୟ ଶ୍ରଦ୍ଧାଳୁଙ୍କ ସମାଗମ ହେବାର ସୟାବନାକୁ ଦୂଷ୍ଟିରେ ରଖ୍ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି

ଚଢ଼ଉ ଭଦ୍ରକ ଜିଲ୍ଲା ଭିଆରୀପୋଖରୀ ବ୍ଲକ ମାଳଦା ଗ୍ରାମର ଠିକାଦାର ବୀରେନ୍ଦ୍ ମହାନ୍ତିଙ୍କ ବାସଭବନରେ ଆୟକର ବିଭାଗ ପକ୍ଷର୍ ଚଢ଼ଉ କରାଯାଇଛି